ସେଣ୍ଟର କିଏସଟି ଦେଶରେ ଦ୍ରବ୍ୟ ଓ ସେବାକର ବା ଜିଏସ୍ଟି ପ୍ରଚଳନର ପ୍ରଥମ ବର୍ଷ ପୂର୍ତ୍ତି ଆକି ପାଳିତ ହେଉଛି ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଳିତ ହେଉଥିବା ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଅଧ୍ୟକ୍ଷତା କରୁଛନ୍ତି ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବପ୍ରତାପ ଶୁଳ୍କ ସମ୍ମାନୀତ ଅତିଥିଭାବେ ଯୋଗଦେଇଛନ୍ତି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମବେତ ଅତିଥିମାନଙ୍କୁ ସମ୍ଘୋଧିତ କରିବେ

ଜିଏସ୍ଟି ପ୍ରବର୍ତ୍ତନର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେଅର୍ଥନୀତି କ୍ଷେତ୍ରରେ ଜିଏସ୍ଟି ପ୍ରକିୟା କେବଳ ସୀମିତ ବୋଲି ସେ ଭାବନ୍ତି ନାହିଁ ସହଯୋଗଭିଭିକ ସଙ୍ଘୀୟ ବ୍ୟବସ୍ଥାର ଏହା ଏକ ନିଦର୍ଶନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାର ଲାଭ ସବୁ ବ୍ୟବସାୟୀ ଉଦ୍ୟୋଗୀ ସାଧାରଣ ଜନତା କୃଷି ଶିଳ୍ପ ରପ୍ତାନୀକାରୀ ଉଠାଇବା ସହ ଅର୍ଥନୀତି ଯେପରି ସମୃଦ୍ଧ ହେବ ସେଥିପାଇଁ ଜିଏସ୍ଟିକୁ ଅଧିକ ସରଳ ଓ ପ୍ରଭାବଶାଳୀ କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଚ୍ଛନ୍ତି

ଏହି ଅବସରରେ ଶ୍ରୀ କୋବିନ୍ଦ ଏକ ସ୍କାରକୀ ଡାକ ଟିକଟର ମଧ୍ୟ ଉନ୍କୋଚନ କରିବେ

ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ପିଟ୍ କରି ଶ୍ରୀ ମୋଦି କହିଛନ୍ତି ଦେଶ ଗଠନ କ୍ଷେତ୍ରରେ ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ କର୍ପୋରେଟ୍ ପ୍ରଶାସନ କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟ ଅତ୍କଳନୀୟ ଭାରତର ଅଭିବୃଦ୍ଧି କ୍ଷେତ୍ରରେ ସେମାନଙ୍କର ଅବଦାନ କାରି ରହିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ପିଏମ୍ ଡକ୍ଟର୍ସ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଡକ୍ଟର୍ସ ଦିବସରେ କଠିନ ପରିଶ୍ରମ କରୁଥିବା ସମସ୍ତ କର୍ତ୍ତବ୍ୟନିଷ୍ଠ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି ଯେ ସେମାନଙ୍କର କାର୍ଯ୍ୟ ମାନବ ସଭ୍ୟତା ପାଇଁ ଏକ ମହତ ବୃତ୍ତି ସେ ଆହୁରି କହିଛନ୍ତି ଯେ ବିଶ୍ୱସ୍ତରରେ ଭାରତୀୟ ଡାକ୍ତରମାନେ ସେମାନଙ୍କର ପାରଦର୍ଶିତା ପ୍ରତିପାଦନ କରିଛନ୍ତି ଏବଂ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିଷ୍ଠା କରିପାରିଛନ୍ତି ରାଜନାଥ ଫ୍ଲଡ୍ ଜାମ୍ଗୁ ଓ କାଶ୍ମୀରର କେତେକ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଜାଞ୍ଚୁକାଶ୍ମୀର ରାଜ୍ୟପାଳ ଏନ୍ଏନ୍ ଭୋରାଙ୍କ ସହ ଆଲୋଚନା କରିଛନ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟକୁ ସମସ୍ତ ପ୍ରକାର ସୟାବ୍ୟ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ଲାଗି ଶ୍ରୀ ସିଂହ ପ୍ରତିଶ୍ରତି ଦେଇଛନ୍ତି ସେହିପରି ସ୍ୱରାଷ୍ଟ୍ରମନ୍ତ୍ରୀ ଆଜି ସକାଳେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ରାଜ୍ୟର ବନ୍ୟା ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଆସାମ ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ସମସ୍ତ ପ୍ରକାର ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବା ଲାଗି ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସିବିଡିଟି ଆଧାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ୍ ବୋର୍ଡ ସିବିଡିଟିପକ୍ଷରୁ ପ୍ୟାନ ଓ ଆଧାର ସଂଯୋଗ ବ୍ୟବସ୍ଥା ସଂକ୍ରାନ୍ତ ସମୟସୀମାକୁ ଆସନ୍ତାବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ଏ ସମ୍ପର୍କରେ ଗତକାଲି ଏକ ବିଞ୍ଜପ୍ତି ପ୍ରକାଶ ପାଇଛି ଏହାକୁ ମିଶାଇ ପଞ୍ଚମ ଥର ପାଇଁ ପ୍ୟାନ ଓ ଆଧାର ସଂଯୋଗ ସମୟସୀମା ବୃଦ୍ଧି କରାଯାଇଛି ଗତବର୍ଷ ସରକାର ଆୟକର ଆଇନର ସଂଶୋଧନ କରି ଟିକସ୍ଦାତାମାନଙ୍କ ନିମନ୍ତେ ଆୟକର ଦାଖଲରେ ଆଧାର ନୟର ସହ ପ୍ୟାନ କାର୍ଡ ନୟରକୁ ସଂଯୋଗ କରିବାର ବ୍ୟବସ୍ଥା କରିଛନ୍ତି

ପୋଲିସ୍ ଏବଂ ଏନ୍ଡିଆରଏଫ୍ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ଏହି ଦୂର୍ଘଟଣାରେ ଗଭୀର ଦ୍ରଃଖ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଦୁର୍ଘଟଣାସ୍ଥଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ମୃତକଙ୍କ ପରିବାର ପ୍ରତି ଶ୍ରୀ ମୋଦି ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

ଦେଶର ଅର୍ଥନୈତିକ ଦୂଶ୍ୟପଟରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଉଛି ଆଇଆଇଏମ୍ ଅହନ୍ନଦାବାଦର ଅବସରପ୍ରାପ୍ତ ପ୍ରଫେସର ରବିନ୍ଦ୍ର ଡ଼ୋଲକିଆଙ୍କ ଅଧ୍ୟକ୍ଷତାରେ ଉପ ଜାତୀୟ ହିସାବ କମିଟି ଗଠନ କରାଯିବ କିଲ୍ଲା ଓ ରାଜ୍ୟସ୍ତରୀୟ ଦେଶୀୟ ଉତ୍ପାଦଗୁଡ଼ିକର ତଥ୍ୟ ଆବଶ୍ୟକତା ଓ ତଥ୍ୟ ଉହ ଆଧାରରେ ଜିଡିପିର ମୂଳ ଆଧାର ସଙ୍କା ଶ୍ରେଣୀ ବିଭାଜନ ଓ ତଥ୍ୟଗୁଡ଼ିକ ଏକାଠି କରି ନୂଆ ନିର୍ଦ୍ଦେଶାବଳୀ ଧାର୍ଯ୍ୟ କରିବା ଏହି କମିଟିର କାମ ହେବ ଫର୍ଟିଲାଇଜର୍ ସିପିଙ୍ଗ୍ କୃଷକମାନଙ୍କ ସ୍ୱାର୍ଥରକ୍ଷା ଏବଂ ସାର ପ୍ରସ୍ତୁତକାରୀମାନଙ୍କ ପାଇଁ ପରିବହନ ବାଧାବିଘ୍ନ ଦୂର କରିବା ସକାଶେ ବିଦେଶୀ କାହାଜଗୁଡ଼ିକରେ ସାର ପରିବହନ ପାଇଁ ଲାଇସେନ୍ନ ଅନୁମତି ପ୍ରଦାନ ବ୍ୟବସ୍ଥାକୁ ସରକାର ଉଚ୍ଛେଦ କରିଛନ୍ତି

ବିଦେଶୀ ଜାହାଜଗୁଡ଼ିକ ଭାରତରୁ ପରିବହନ କରୁଥିବା କୃଷିଜାତ ସାମଗ୍ରୀ ମାଛ ଏବଂ ପ୍ରାଣୀଜ ଉତ୍ପାଦଗୁଡ଼ିକ ପାଇଁ ଲାଇସେନ୍ନ ରଦ୍ଦ କରିବା ପାଇଁ ସରକାର ନିଷ୍ପଭି ନେବା ପରେ ଭାରତୀୟମାନେ ଏହି ଦ୍ରବ୍ୟଗୁଡ଼ିକ କାହାଜରେ ପରିବହନ କରିବା ପାଇଁ ସୁବିଧା ପାଇବେ ନୌପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି କୃଷକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଶିବା ଏବଂ ସେମାନଙ୍କର ଆୟ ବୃଦ୍ଧି ଦିଗରେ ଏହା ଆଉ ଏକ ପଦକ୍ଷେପ ଅମରନାଥ ଜାନ୍ମୁ ବର୍ଷା ଓ ଭୂସ୍କଳନ ଯୋଗୁଁ ଗତକାଲି ଅମରନାଥ ଯାତ୍ରା ବନ୍ଦ ହେବା ପରେ ଆକି ପୁଣି ଯାତ୍ରା ଆରମ୍ଭ ହୋଇଛି

ଶାହା ଓଡ଼ିଶା ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଓଡ଼ିଶା ଗସ୍ତ କରି ଦଳୀୟ କାର୍ଯ୍ୟର ସମୀକ୍ଷା କରିବେ ଆସନ୍ତା ବର୍ଷ ଏକ ସଙ୍ଗରେ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବା ଦୃଷ୍ଟିରୁ ରାଜ୍ୟରେ ଦଳୀୟ ଭୋଟଦାତାଙ୍କ ସଂଖ୍ୟା ବୂଦ୍ଧି କରିବା ଉଦ୍ଦେଶ୍ୟରେ ତାଙ୍କର ଏହି ଗସ୍ତ ଉଦ୍ଦିଷ୍ଟ ଫିଫା ଫିଫା ବିଶ୍ୱକପ୍ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲ ପର୍ଯ୍ୟାୟକୁ ଉରୁଗୁଏ ଏବଂ ଫ୍ରାନ୍ନ ଉନ୍ନୀତ ହୋଇଛନ୍ତି

କବାଡି ଭାରତ କବାଡି ମାଷ୍ଟର ଟାଇଟଲ ବିଜୟୀ ହୋଇଛି

ତିନିଥର ବିଶ୍ୱ ଚାମ୍ପିୟନ ଭାରତ ଏହି ମ୍ୟାଚରେ ଆରମ୍ଭରୁ ଇରାନ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା ହକି ଭାରତ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତା ଫାଇନାଲରେ ପହଞ୍ଚ୍ଚି

ଆଜି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ